ସେହିଦିନ ଆୟୋଜିତ ହେବାକୁ ଥିବା ଏକତା ଦୌଡ଼ରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ପ୍ରଧାନମନ୍ତୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭାରତ ମାଟିରେ ବିଶ୍ୱର ସର୍ବବୃହତ୍ ସର୍ଦ୍ଦାର ପଟେଲ୍ଙ୍କ ପ୍ରତିମର୍ଭିକୁ ଦେଖିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ

ସେ କହିଛନ୍ତି ଯେକୌଣସି ଭାରତୀୟଙ୍କର ଯେକୌଣସି ଖେଳ ପ୍ରତି ଯଦି ଆଗ୍ରହ ଥାଏ ତାହାହେଲେ ହକି ପ୍ରତି ନିଣ୍ବିତ ଆଗ୍ରହ ରହିବ ସେ କହିଛନ୍ତି ହକି ଖେଳରେ ଭାରତର ସୁନେଲି ଇତିହାସ ରହିଛି ଏବଂ ମେଜର ଧାନଚାନ୍ଦଙ୍କ ଭଳି ସୁନାମଧନ୍ୟ ହକି ଖେଳାଳିମାନେ ଭାରତରେ ଜନ୍ନ ନେଇଛନ୍ତି ଭୁବନେଶ୍ୱର ଆସି ଭାରତୀୟ ହକି ଟିମ୍କୁ ଉସାହିତ କରିବାପାଇଁ ସେ କ୍ରୀଡ଼ାପ୍ରେମୀମାନଙ୍କୁ ଆହ୍ୱାନ ଜଶାଇଛନ୍ତି

ପ୍ରଧାନମନ୍ତୀ କହିଛନ୍ତିକଳା ସାହିତ୍ୟ ଭାସ୍କର୍ଯ୍ୟ ସଂସ୍କୃତି ସ୍ରାପତ୍ୟ ତଥା ଐତିହ୍ୟ ସମ୍ମନୁ ଓଡିଶା ରାକ୍ୟର ଏକ ଗୌରବପୂର୍ଶ୍ଣ ଇତିହାସ ରହିଛି

ପ୍ରଧାନମନ୍ତୀ କହିଛନ୍ତି ଜୈବିକ କୃଷିକ୍ଷେତ୍ରରେ ଉଉର ପୂର୍ବ ରାଜ୍ୟଗୁଡ଼ିକ ଯଥେଷ ପ୍ରଗତି ହାସଲ କରିଛନ୍ତି ଧନତେରସ୍ ଦୀପାବଳି ଭାଇଦୁଜ୍ ଓ ଛଟ୍ପୂଜା ଉପଲକ୍ଷେ ପ୍ରଧାନମନ୍ତୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଅନ୍ୟପକ୍ଷରେ ଆଜି ଯାଜପୁର ଜିଲ୍ଲା ସିଂହପୁରଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଞ୍ଞାରପୁର ବ୍ଲକର ଶତାଧିକ ରାଜନୈତିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି

ଆଇନଜୀବୀ ଆନୋଳନ ଜଣେ ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ରାଜ୍ୟବ୍ୟାପୀ ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି ଏହି ଆନ୍ଦୋଳନରୁ ବିଜେଡ଼ି ଆଇନଜୀବୀ ସାମୁଖ୍ୟ ଓହରି ଯାଇଥିବା ବେଳେ ହାଇକୋର୍ଟ ବାର୍ ଆସୋସିଏସନ୍ର ଉପସଭାପତି ଇସ୍ତଫା ଦେଇଛନ୍ତି

ଏହାର ପ୍ରଭାବରେ ଆକିଠାରୁ ତିନିଦିନ ଧରି ଉପକୂଳ ଜିଲ୍ଲା ଗୁଡ଼ିକରେ ବର୍ଷାର ସୟାବନା ରହିଛି